କୋଭିଡ୍ ନିୟନ୍ତଣରେ ସରକାର ବିଫଳ ବୋଲି ବିରୋଧି ଦଳ ଅଭିଯୋଗ କରିବା ପରେ ଶାସକ ଦଳ ପକ୍ଷରୁ ଏହାକୁ ଖଣ୍ତନ କରାଯାଇଛି

ସେ କହିଥିଲେ ପ୍ରତିଟି ଜୀବନ ରାଜ୍ୟ ସରକାରଙ୍ପାଇଁ ମୂଲ୍ୟବାନ୍ ସରକାର କରୋନା ସ୍ଚିତି ଉପରେ ସତର୍କ ଦୃଷ୍ଟି ରଖିଛନ୍ତି

ଏଥିରେ ବହୁ ସ୍ୱାଧୀନତା ସଂଗ୍ରାମୀ ଆହତ ହୋଇଥିଲେ ଏହାର ସ୍କୁତିରେ ପ୍ରତ୍ୟେକ ବର୍ଷ ଆକିର ଦିନରେ ଗୁଳିକାଣ୍ଡ ଦିବସ ପାଳନ କରାଯାଉଛି

ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ରାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି